ଶିଶୁର ମାନସିକ ବିକାଶରେ ଖେଳନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍ ବିଷୟରେ ଉଲ୍ଲେଖ କରିଥିଲେ ଛୋଟ ଶିଶୁମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲ୍ଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ ଆମ ସମ୍ଭାଦଦାତା କଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭିଜନ ମୁତାବକ ଏହି ଟୟେ ଫେୟାର୍ର ଆୟୋଜନ କରାଯାଉଛି

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଶିଜ୍ୟମେଳା ହେବ ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ

ଏହି ୱେବ୍ସାଇଟ୍ରେ ଛୋଟପିଲା ସେମାନଙ୍କର ପିତାମାତା ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକରଣ କରିପାରିବେ ଏହା ମାଧ୍ୟମରେ ଭାରତରେ ନିର୍ମିତ ହେଉଥିବା ଖେଳନା ଗୁଡ଼ିକର ପ୍ରଦର୍ଶନ ହେବ

ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ୱେବିନାର୍ରେ ଖେଳନା ଶିଳ୍ପ ସହିତ ସମ୍ପୂକ୍ତ ବିଭିନ୍ନ ପ୍ରତିପକ୍ଷ ଭାଗ ନେବେ ପିଏମ୍ ତାମିଲ୍ନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବନ୍ଦରଭିତ୍ତିକ ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିଶ୍ରତିବଦ୍ଧତା 'ସାଗରମାଳା' ଯୋଜନାରେ ପ୍ରତିଫଳିତ ହେଉଛି ଏହାଦ୍ୱାରା ଆଗାମୀ ଦିନରେ ଭାରତ ବାଶିଜ୍ୟ ଓ ସାମଗ୍ରୀ ପରିବହନର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହୋଇପାରିବ ସେହିଭଳି ଭାରତର ଶିଳ୍ପ ଅଭିବୃଦ୍ଧି ପ୍ରତି ତାମିଲ୍ନାଡୁର ଏକ ବଡ଼ ଅବଦାନ ରହିଛି ବୋଲି ସେ କହିଛନ୍ତି ତାମିଲନାଡୁର କୋଇମ୍ଭାଟୁର୍ ଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଶିଳ୍ପ ଅଭିବୃଦ୍ଧି ଲାଗି ନିରନ୍ତର ଶକ୍ତି ଯୋଗାଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ

ସେ କହିଛନ୍ତି କୋଏମ୍ଘାଟୁର୍ ହେଉଛି ଶିଳ୍ପ ଓ ଅଭିନବର ସହର ଏହି ବିକାଶମ୍ରଖୀ ପ୍ରକଚ୍ଚଗ୍ରଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସଦ୍ୱାରା କୋଏମ୍ଘାଟ୍ରର୍ ସହରର ଆଗାମୀ ଦିନରେ ଅନେକ ବିକାଶ ହୋଇପାରିବ

ଫଳରେ ରାଜ୍ୟର ଚାଷୀମାନେ ଏହାଦ୍ୱାରା ଉପକୃତ ହେବେ ସେହିଭଳି କୋଇମ୍ଘାଟ୍ରର କୋଡ଼ିସିଆ ବାଣିଜ୍ୟ ମେଳା ପରିସରରେ ଶ୍ରୀ ମୋଦୀ ଏକାଧିକ ମୌଳିକ ଡାଞ୍ଚା ଓ ଗୃହ ନିର୍ମାଣ ପ୍ରକଳ୍ପକ୍ ଉଦ୍ଘାଟନ କରିଛନ୍ତି

ସେଣ୍ଟର ଓଟିଟି ଓଭର୍ ଦି ଟପ୍ ଓଟିଟି ଅନ୍ଲାଇନ୍ ଷ୍ଟ୍ରିମିଂ ଏବଂ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ପାଇଁ କେନ୍ଦ୍ର ସରକାର ଗତକାଲି ମାର୍ଗଦର୍ଶିକା କ୍ୱାରି କରିଛନ୍ତି

ଉପଭୋକ୍ତାମାନେ ବିଶେଷଭାବରେ ମହିଳା ଉପଭୋକ୍ତାମାନଙ୍କର ଅନ୍ଲାଇନ୍ ନିରାପତ୍ତା ସମ୍ମାନକୁ ସୁନିଶ୍ଚିତ କରିବାପାଇଁ ମାର୍ଗଦର୍ଶିକାରେ କୁହାଯାଇଛି ଉପଭୋକ୍ତା କିମ୍ବା ପୀଡ଼ିତାଙ୍କଠାରୁ ଅଭିଯୋଗ ଗ୍ରହଣ ଏବଂ ସମାଧାନ ପାଇଁ ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା ଲାଗୁ କରାଯିବ

ଶ୍ରୀ ପ୍ରସାଦ ଆହୁରି କହିଛନ୍ତି ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମଗୁଡ଼ିକ ଭାରତରେ ବ୍ୟବସାୟ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ମାତ୍ର ସେମାନେ ଦେଶର ସିନ୍ଧାନ ଏବଂ ନିୟମ ମାନି ଚଳିବା ଏକାନ୍ତ ଅପରିହାର୍ଯ୍ୟ ଅଟେ ଡିକିଟାଲ୍ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବାପାଇଁ ସରକାର ଡିକିଟାଲ୍ ମିଡିଆ ଏବଂ ଓଟିଟି ପ୍ଲାଟ୍ଫର୍ମ ସମ୍ମନ୍ଧୀୟ ଡିକିଟାଲ୍ ମିଡିଆ ଏଥିକ୍ସ କୋଡ୍କୁ ଉନ୍କୋଚନ କରିଚ୍ଛନ୍ତି ନିରବ ମୋଦି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତିରେ ସମ୍ପୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ଲାଗି ବ୍ରିଟେନ୍ର ଏକ ଅଦାଲତ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ଏହି ମାମଲାର ବିଚାର କରି ଅଦାଲତ କହିଛନ୍ତି ଏହି ବେଆଇନ ଅର୍ଥ କାରବାର ଓ ଠକାମି ମାମଲାରେ ନିରବ ମୋଦି ସମ୍ପୁକ୍ତ ଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହାଛଡ଼ା ନିରବ ମୋଦି ଏହି ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାର ଷଡ଼ଯନ୍ତ ମଧ୍ୟ କରିଥିବା ଜଣାପଡ଼ିଛି ତେବେ ଏହି ରାୟ ବିପକ୍ଷରେ ନିରବ ମୋଦି ଉଚ୍ଚ ଅଦାଲତରେ ଆବେଦନ କରିପାରିବେ ବୋଲି ବିଚାରପତି କହିଛନ୍ତି ବ୍ରିଟେନ୍ ଅଦାଲତଙ୍କର ଏହି ରାୟ ପ୍ରକାଶ ପାଇବା ପରେ ସିବିଆଇ କହିଛି ବେଆଇନ ଅର୍ଥ କାରବାର ଭଳି ଦୁର୍ନୀତିରେ ସମ୍ପ୍ରକ୍ତ ହୋଇ ପଳାତକମାନେ ଆଇନକୁ ଆଉ ଠକିପାରିବେ ନାହିଁ ଦୂର୍ନୀତିକୁ ନିୟନ୍ତ୍ରଣ କରିବା ଦିଗରେ ଏହି ରାୟ ଅନେକ ଗୁରୁତ୍ୱପୂର୍ଣ୍ଣ ଏହି ମାମଲାରେ ନିରବ ମୋଦିକୁ ଦୋଷୀ ସାବ୍ୟସ୍ତ କରିବା ସହ ସ୍ୱଦେଶ ଫେରାଇ ଆଶିବା ଲାଗି ଯେଭଳି ଉଦ୍ୟମ କରାଯାଇଥିଲା ତାହା ଏବେ ସଫଳ ହେବ ବୋଲି ସିବିଆଇ ପକ୍ଷର୍ତ୍ତ କୃହାଯାଇଛି

ଦେଶବ୍ୟାପୀ କୋଭିଡ୍ ନାଇଷ୍ଟିନ୍ ଟିକାକରଣ ପ୍ରକ୍ରିୟାର ସ୍ଥିତି ଓ ଏହାକୁ ତ୍ୱରାନ୍ୱିତ କରିବା ଲାଗି ଗତକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି ବୋଲି ସେ କହିଛନ୍ତି

ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଗ୍ଲୋବାଲ୍ ବାୟୋ ଇଣ୍ଡିଆ ହେଉଛି ବୃହତ୍ତମ ବାୟୋ ଟେକ୍ନୋଲୋକି ହିତାଧିକାରୀମାନଙ୍କ ମଧ୍ୟରୁ ଅନ୍ୟତମ ଯାହାକି ବାୟୋ ଟେକ୍ନୋଲୋକି ବିଭାଗ ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ସହ ଏହାର ପବ୍ଲିକ୍ ସେକ୍ଟର ଅଣ୍ଡର୍ଟେକିଙ୍ଗ୍ ବାୟୋ ଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ ବିଆଇଆର୍ଏସି ଶିଳ୍ପ ସଙ୍ଗଠନ ସିଆଇଆଇ ସହଭାଗିତାରେ ମିଳିତ ଭାବରେ ଆୟୋଜିତ ହେଉଛି

ଗତ କିଛି ଦଶନ୍ଧି ମଧ୍ୟରେ ବାୟୋ ଟେକ୍ରୋଲୋଜି କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଉଭା ହୋଇଥିବାବେଳେ ସରକାର ଏହାକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଚିନ୍ତା କର୍ତ୍ଥନ୍ତି

ନିର୍ମାତାମାନେ ସ୍ଥାନୀୟ ଉତ୍ପାଦ ବୃଦ୍ଧି ଦିଗରେ ଗମ୍ଭୀରତାର ସହ କାର୍ଯ୍ୟ ନ କରନ୍ତି ତେବେ ସରକାର ଅଟୋମୋବାଇଲ୍ ଉତ୍ପାଦନ ଏବଂ ଆମଦାନୀ ଉପରେ ଶୁଳ୍କ ଲାଗୁ କରିବେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଦେଶର ଷଷ୍ଠ ଅଟୋମୋବାଇଲ୍ ସାମଗ୍ରୀ ଉତ୍ପାଦକ ସଂଘ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗଡ଼କରୀ କହିଛନ୍ତି ଅଟୋମୋବାଇଲ୍ ଉତ୍ପାଦନ ନିର୍ମାତାମାନେ ମଧ୍ୟ ଉଚିତ ମୂଲ୍ୟରେ ଆମଦାନୀ ପାଇଁ ଭଲ ବିକ୍ସ ବିକାଶ କରିବା ଆବଶ୍ୟକ ମେକ୍ ଇନ୍ ଇଣ୍ଡିଆ ଆନ୍ଦୋଳନକୁ ସମର୍ଥନ କରିବାପାଇଁ ବର୍ତ୍ତମାନ ଏହିସବୁ ଶିଳ୍ପର ସମୟ ଆସିଛି ବୋଲି ସେ ଅଟୋ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସେମାନଙ୍କର ଉତ୍ପାଦର ସ୍ଥାନୀୟକରଣକୁ ଅତି ଗୟୀରତାର ସହିତ ବିଚାର କରିବାକୁ ଅନୁରୋଧ କରିଛନ୍ତି

ଏହି ଧାର୍ଯ୍ୟ ଲକ୍ଷ୍ୟକୁ ନେଇ ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭ୍ମନ୍ ଗିଲ୍ ଦ୍ୱିତୀୟ ଇନିଙ୍ଗ୍ସ୍ ଆରମ୍ଭ କରିଥିଲେ ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ମ୍ୟାଚ୍ଟି ଅକ୍ତିଆର କରିଥିଲେ

ଭାରତ ବିପକ୍ଷରେ ଏହା ହେଉଛି ଇଂଲଶ୍ଡର ସର୍ବନିମ୍ନ ସ୍କୋର୍